ପ୍ରଧାନମନ୍ତ୍ରୀ ମଧ୍ୟ ଚୌରୀ ଚୋରା ଶତବାର୍ଷିକୀ ସମାରୋହ ଅବସରରେ ଏକ ଡାକଟିକେଟ ଉନ୍କୋଚନ କରିବେ ଉଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ରାଜ୍ୟସଭା ଡିସ୍କସନ୍ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ହୋଇଛି ଏଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା ଆଲୋଚନା ପାଇଁ ଅଧିକ ସମୟ ରଖିବାକୁ ପୂର୍ବରୁ ସଭାଗୃହରେ ସହମତି ସ୍ପଷ୍ଟି ହୋଇଥିଲା

ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ଏହା ଉପରେ ସହମତି ପ୍ରକାଶ କରି ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ପାଇପାରିବେ ବୋଲି କହିଥିଲେ ପୂର୍ବରୁ ବିଜେପି ସାଂସଦ ଭୁବନେଶ୍ୱର କଲିତା ସଭାରେ ଆଲୋଚନା ଆରମ୍ଭ କରି କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ ସେ କହିଥିଲେ ସରକାର କୃଷକମାନଙ୍କ ସମ୍ଭନ୍ଧୀୟ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି କୃଷକ ସଂଘ ଓ କୃଷିମନ୍ତ୍ରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇସାରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ ଆୟୁଷ୍ମାନ ଭାରତ ବିଷୟ ଉତ୍ଥାପନ କରି ସେ କହିଥିଲେ ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ ହେଉଛନ୍ତି

ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଏ ବିଷୟକୁ ଆଇନ କମିଶନ୍ ନିକଟକୁ ପଠାଇ ଦିଆଯାଇଛି ଲୋକସଭାରେ ଏକ ଲିଖିତ ଉତ୍ତରେ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଆଇନ ଓ ନ୍ୟାୟ ସଂକ୍ରାନ୍ତ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି' ନିର୍ବାଚନ କମିଶନ ସମେତ ବିଭିନ୍ନ ପକ୍ଷ ସହ ଏ ବିଷୟରେ ପରୀକ୍ଷା ନିରୀକ୍ଷା କରିଛନ୍ତି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କେନ୍ଦ୍ର ସରକାର ଏହି ଯୋଜନାରୁ ଋଣ ଉଠାଇ ରାଜ୍ୟଗୁଡ଼ିକୁ ପ୍ରଦାନ କରିଥିଲେ

ଟ୍ୱିଟର ନୋଟିସ୍ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍ ଜାରି କରି କହିଛନ୍ତି ଯଦି ଏହା ସରକାରଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ ନ କରେ ତେବେ ଏହି ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସରକାରଙ୍କ ଆଦେଶକୁ ଅବମାନନା କରି କୃଷକ ଆନ୍ଦୋଳନ ଉପରେ ଆପଭିଜନକ ପୋଷ୍ଟିଂ ଯୋଗୁଁ ବ୍ଲକ କରାଯାଇଥିବା ଆକାଉଣ୍ଟଗୁଡ଼ିକୁ ଟ୍ୱିଟର ପୁଣି ଥରେ ସକ୍ରିୟ କରିଛି ପୂର୍ବରୁ ଇଲେକ୍ଟ୍ରୋନିକ୍ନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଶାଳୟ ପକ୍ଷରୁ କୃଷକମାନଙ୍କ ପ୍ରସଙ୍ଗକୁ ନେଇ ଟ୍ୱିଟରରେ ଉପଲବ୍ଧ ଆପଭିଜନକ ମନ୍ତବ୍ୟ ହଟାଇବା ତଥା ଏଭଳି ମନ୍ତବ୍ୟ ରଖିଥିବା ଆକାଉଣ୍ଟଗୁଡ଼ିକୁ ବ୍ଲକ କରିବା ପାଇଁ ନୋଟିସ୍ କରାଯାଇଥିଲା ସରକାର କହିଛନ୍ତି ଯେଉଁସବୁ ଭ୍ରମାତ୍ମକ ମତାମତ ଓ ମନ୍ତବ୍ୟ ସମାଜରେ ବିଭାଜନ ଘୃଣା ଓ ହିଂସା ଘଟାଇବା ପାଇଁ ଉଦ୍ଦିଷ୍ଟ ସେଗୁଡ଼ିକୁ ନିଜ ମଞ୍ଚରେ ସ୍ଥାନ ଦେବା ଅଭିବ୍ୟକ୍ତିର ସ୍ୱାଧୀନତା ନୁହେଁ ବର୍ଚ ଏହା ଆଇନଶୃଙ୍ଖଳା ପ୍ରତି ଏକ ଆହ୍ୱାନ ଟ୍ୱିଟର ଅଦାଲତ ନୁହେଁ କେବଳ ଏକ ସାମାଜିକ ଗଣମାଧ୍ୟମ ତେଣୁ ଏହା ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ବିଜେପି ଆକ୍ୟୁଜ୍ କଂଗ୍ରେସ ନେତା ରାହୁଳ ଗାନ୍ଧୀ କୃଷକ ଆନ୍ଦୋଳନରୁ ରାଜନୈତିକ ଫାଇଦା ଉଠାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ ଶ୍ରୀ ଗାନ୍ଧୀ କୃଷକମାନଙ୍କୁ ଉସ୍କେଇବାର ଉଦ୍ୟମ ଚଳାଇଛନ୍ତି ଏହା କେବଳ କୃଷକମାନଙ୍କର ଆନ୍ଦୋଳନ ଏବଂ କୌଣସି ରାଜନୈତିକ ଦଳ ସହ ସେମାନେ ସଂପୃକ୍ତ ନୁହନ୍ତି ତଥା ଏହା ଏକ ରାଜନୈତିକ ଆନ୍ଦୋଳନ ନୁହେଁ ବୋଲି କୃଷକମାନେ କହିଆସୁଥିବା ବେଳେ ଶ୍ରୀ ଗାନ୍ଧୀ କାହିଁକି ସେମାନଙ୍କ ପକ୍ଷରୁ ମତ ରଖୁଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ରାହୁଳ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପାତ୍ର କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସର ଲକ୍ଷ୍ୟ ସହିତ କାର୍ଯ୍ୟ କରୁଛନ୍ତି ସେଣ୍ଟର୍ କ୍ଲାରିଫିକେସନ୍ ଧର୍ମଘଟକାରୀ କୃଷକମାନଙ୍କୁ ମାନବୀୟ ସହାୟତା ଯୋଗାଉଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି ପକ୍ଷରୁ ସମନ ଜାରି କରାଯାଇଥିବା ବିଷୟକୁ କେନ୍ଦ୍ର ସରକାର ଖଶ୍ଚନ କରିଛନ୍ତି